ଫ୍ରେଞ୍ଞ୍ ଭିଜିଟ୍ ଫ୍ରାନ୍ନ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଚାରିଦିନିଆ ଗସ୍ତରେ ଆଜି ଭାରତ ଆସିବେ ଉଭୟ ଦେଶ ମଧ୍ୟରେ ଦୁଇପକ୍ଷିୟ ଆର୍ଥିକ ରାଜନୈତିକ ଆଦି କ୍ଷେତ୍ରରେ ସଂପର୍କକୁ ସୁଦୃଢ଼ କରିବା ଲକ୍ଷ୍ୟରେ ସେ ଆସୁଥିବା ଜଣାପଡ଼ିଛି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦି ଓ ଶୀ ମାକ୍ନନ୍ ବିଶ୍ୱ ସୌରଶକ୍ତି ମେଣ୍ଟର ପ୍ରଥମ ସମ୍ମିଳନୀରେ ଉଭୟ ଅଧ୍ୟକ୍ଷତା କରିବେ ଏହି ଗସ୍ତ ଅବସରରେ ଭାରତ ଓ ଫ୍ରାନୁର ସିଇଓ ଫୋରମ ବୈଠକ ଅନୁଷ୍ଠିତ ହେବ

ଭାରତରେ ପୁଞ୍ଜି ନିବେଶ କରିଥିବା ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଫ୍ରାନ୍କର ସ୍ଥାନ ନବମରେ ରହିଛି

ରାଜ୍ୟପାଳ ତଥାଗତ ରାୟ ଶ୍ରୀ ଦେବଙ୍କ ସହ ତାଙ୍କ ମନ୍ତ୍ରିମଞ୍ଜଳକୁ ଅଗରତାଲାର ଆସାମ ରାଇଫଲ୍ ଗାଉଣ୍ଡରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ଶପଥପାଠ କରାଇବେ ଉପମ୍ରଖ୍ୟମନ୍ତ୍ରୀ ଭାବେ ଜିସ୍କ ଦେବବର୍ମନ ମଧ୍ୟ ଶପଥ ନେବେ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବା ସହ ବିଜେପି ଅଧ୍ୟକ୍ଷ ଅମିତ ଶାହ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅନ୍ୟାନ୍ୟ ବିଜେପି ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି

ରିଭ୍ ଫଡ୍ନାବିସ୍ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ କହିଛନ୍ତି ରାଜ୍ୟରେ ଗ୍ରାମାଞ୍ଚଳର ଝିଅ ଓ ମହିଳାମାନଙ୍କୁ ରିହାତି ଦରରେ ତାଙ୍କ ସରକାରଙ୍କ ଅସ୍କିତା ଯୋଜନାରେ ଯୋଗାଇ ଦିଆଯାଉଥିବା ସାନିଟାରୀ ନାପ୍କିନ୍ ଦେଶର ଏକ ଆଦର୍ଶ ଯୋଜନା ହେବାକୁ ଯାଉଛି

ଏହି ଯୋଜନା ଅଧୀନରେ କିଲ୍ଲାପରିଷଦ ସ୍କୁଲ୍ଗୁଡ଼ିକର ଛାତ୍ରୀମାନଙ୍କୁ ମଧ୍ୟ ସ୍ୱଚ୍ଚ ମୂଲ୍ୟରେ ଏହା ଯୋଗାଇ ଦିଆଯିବ

ସୁକ୍ମା ଏସ୍ପି ଅଭିଷେକ ମୀନା କହିଛନ୍ତି ମାଓବାଦୀମାନଙ୍କ ଦ୍ୱାରା ହିଂସାତ୍ମକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ସହିତ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ରହୁନଥିବା ଏହି ନକ୍କଲମାନେ ହତୋସାହିତ ହୋଇ ଆତ୍ମସମର୍ପଣ କରିଛନ୍ତି ଏହି ନକ୍କୁଲମାନେ ଗ୍ରାମବାସୀଙ୍କ ସହିତ ମାଓବାଦୀମାନଙ୍କର ଆଦିବାସୀ ବିରୋଧୀ ଓ ବିକାଶ ବିରୋଧୀ କାର୍ଯ୍ୟକଳାପକୁ ନାପସନ୍ଦ କରିବା ସହିତ ଏହା ବିରୁଦ୍ଧରେ କ୍ରୋଧ ପ୍ରକାଶ କରିଛନ୍ତି ଛତିଶଗଡ଼ ସରକାରଙ୍କ ନିୟମ ଅନୁଯାୟୀ ଆତ୍ମସପର୍ମଣ କରିଥିବା ଏହି ମାଓବାଦୀମାନଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ଏସ୍ପି ଶ୍ରୀ ମୀନା କହିଛନ୍ତି ଇଏସି ଦେବରାଏ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ ଅଧ୍ୟକ୍ଷ ବିବେକ ଦେବରାଏ କେନ୍ଦ୍ରସରକାରଙ୍କ ବୃହତ ସଂସ୍କାର କାର୍ଯ୍ୟକ୍ରମଗୁଡ଼ିକୁ ସମାଲୋଚନା କରୁଥିବା ଲୋକମାନେ ଦୋହରା ମାପଦଣ୍ଡ ବ୍ୟବହାର କରୁଥିବା ଅଭିଯୋଗ କରୁଛନ୍ତି ସରକାର ଦେଶରେ ସାମଗ୍ରିକ ବିକାଶ କରିବାକୁ ପ୍ରାଥମିକତା ଦେଉଛନ୍ତି ମୁମ୍ଭାଇଠାରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି ବୃହତ ସଂସ୍କାର କାର୍ଯ୍ୟକ୍ରମ କେନ୍ଦ୍ରସରକାରଙ୍କର ପ୍ରାଥମିକତା ନୁହେଁ ଦେଶରେ ପୁଞ୍ଜି ନିବେଶକୁ ତ୍ୱରାନ୍ଧିତ କରାଯାଇ ସକଳ ଘରୋଇ ଉତ୍ପାଦ କ୍ଷେତ୍ରରେ ବିକାଶ ଆଣିବା ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିଲାବେଳେ ବ୍ୟାଙ୍କଗୁଡ଼ିକ ଯେଭଳି ଭାବରେ କାର୍ଯ୍ୟ କରୁଛନ୍ତି ତାହା ଏ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି

ତାଲିବାନମାନଙ୍କୁ ଶାନ୍ତିପ୍ରକ୍ରିୟାରେ ସମିଲ କରିବା ନେଇ ସବୁ ରାଷ୍ଟ୍ରଠରୁ ଆଫଗାନିସ୍ତାନ ସାହାଯ୍ୟ ଲୋଡ଼ିଛି କ୍ରାତିସଂଘ ନିରାପତ୍ତା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ସଇଦ୍ ଆକବରୁଦ୍ଦିନ ଗତକାଲି ରାତିରେ କହିଛନ୍ତି ଯେ ଏହି ପ୍ରକ୍ରିୟା ଦ୍ୱାରା ମହିଳା ଓ ଶିଶ୍ରମାନଙ୍କ ସମେତ ସମସ୍ତ ଆଫଗାନିସ୍ତାନ ନାଗରିକଙ୍କ ସ୍ପାର୍ଥରକ୍ଷା ହୋଇପାରିବ ଆଫଗାନିସ୍ତାନ ସରକାରଙ୍କ ଏହି ପଦକ୍ଷେପ ତାଲିବାନମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ନେଇ ଏକ ଦୃଷ୍ଟାନ୍ତମଳକ ଉଦ୍ୟମ ବୋଲି ସେ କହିଛନ୍ତି ଏହି ପ୍ରଚେଷ୍ଟା ସହିତ ସଶସ୍ତ ହିଂସାକାଣ୍ଡ ଘଟଉଥିବା ସନ୍ତାସବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କହିଛନ୍ତି

ସେଠାରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଶ୍ୱ ସମୁଦାୟର ଚେଷ୍ଟା ସଜ୍ଜେ ସନ୍ତାସବାଦୀଙ୍କୁ ସମର୍ଥନ କର୍ଥିବା ତର୍ତ୍ୱ ଏବେ ମଧ୍ୟ ସକ୍ରିୟ ରହିଥିବା ଶ୍ରୀ ଆକବରୁଦ୍ଦିନ ଜାତିସଂଘ ନିରାପତ୍ତା ପରିଷଦରେ କହିଛନ୍ତି ପାକିସ୍ତାନର ନାମ ଉଚ୍ଚାରଣ ନ କରି ସେ କହିଛନ୍ତି ଯେ ସୀମାପାର ଆତଙ୍କବାଦ ଓ ସନ୍ତାସବାଦୀଙ୍କୁ ସୁରକ୍ଷା ଦେଉଥିବା ଦେଶଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ

ଏଥିପାଇଁ ଇସ୍ଲାମାବାଦ ଉପରେ ଚାପ ପକାଇବାକୁ ବିଶ୍ୱ ସମୁଦାୟକୁ ଆଫଗାନିସ୍ତାନ ଆହ୍ପାନ କରିଛି ଜାତିସଂଘ ନିରାପତ୍ତା ପରିଷଦରେ ଉଦ୍ବୋଧନ ଦେଇ ସେ ଦେଶର ସ୍ଥାୟୀ ପ୍ରତିନିଧି ମହଞ୍ଚୁଦ ସଇକାଲ୍ କହିଛନ୍ତି ପାକିସ୍ତାନ ସନ୍ତାସବାଦକୁ ପ୍ରୋହାହନ କରୁଥିବା ନେଇ ସମସ୍ତ ପ୍ରମାଣ ରହିଛି ତେବେ ପାକିସ୍ତାନ ଏହାକୁ ଗ୍ରହଣ କରିବା ପରିବର୍ତ୍ତେ ଏଥିରେ ନିଜର ଭୂମିକା ନଥିବା ନେଇ ଯୁକ୍ତି ବାଢୁଛି ଏବେ ମଧ୍ୟ ପାକିସ୍ତାନ ସନ୍ତ୍ରାସବାଦୀମାନଙ୍କ ପାଇଁ ସ୍ୱର୍ଗ ପାଲଟିଛି ବୋଲି ଶ୍ରୀ ସଇକାଲ୍ କହିଛନ୍ତି

ଜାତିସଂଘର ମାନବାଧିକାର କମିଶନରେ ଭାରତର ସ୍ଥାୟୀ ପ୍ରତିନିଧି ରାଜକୁମାର ଚନ୍ଦର୍ କହିଛନ୍ତି କାଶ୍ମୀରର ପରିସ୍ଥିତି ହୁସେନ୍ଙ୍କ ବିବରଣୀରେ ଠିକ୍ ଭାବେ ଉପସ୍ଥାପିତ ହୋଇନାହିଁ ସୀମାପାର ଆତଙ୍କବାଦ ଓ ମାନବାଧିକାର ଉଲ୍ଲୁଂଘନ ସଂପର୍କରେ ଏହି ରିପୋର୍ଟରେ ଆଦୌ ଉଲ୍ଲେଖ କରାଯାଇ ନାହିଁ ବୋଲି ଶ୍ରୀ ଚନ୍ଦର୍ କହିଛନ୍ତି ଉଦ୍ଦେଶ୍ୟମୂଳକ ଭାବରେ ବାଛବିଚାର ମନୋଭାବ ସହିତ ବିବରଣୀ ଦିଆଯାଇଥିବାରୁ ଏହି ରିପୋର୍ଟ ତା'ର ବିଶ୍ୱସନୀୟତା ହରେଇଛି ବୋଲି ସେ କହିଚ୍ଛନ୍ତି ଭାଇସ୍ ପ୍ରେଜ୍ କୋରିଆ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ କହିଛନ୍ତି କୌଣସି ଏକ ଦେଶ ବିକାଶ ପଥରେ ଆଗେଇବାକୁ ହେଲେ ଶାନ୍ତି ପ୍ରତିଷ୍ଠା ଅପରିହାର୍ଯ୍ୟ ଗତକାଲି ନୂଆଦିଲ୍ଲୀଠାରେ ଦକ୍ଷିଣ କୋରିଆର ବାଚସ୍ୱତିଙ୍କ ନେତୃତ୍ୱାଧୀନ ସେଠାକାର ସଂସଦୀୟ ପ୍ରତିନିଧି ମଣ୍ଡଳୀ ସହ ବାର୍ତ୍ତାଳାପ ବେଳେ ସେ ଏହ କହିଛନ୍ତି ଭାରତ ଏକ ଶାନ୍ତିପ୍ରିୟ ଦେଶ ଏବଂ ପଡ଼ୋଶୀମାନଙ୍କ ସହିତ ଉତ୍ତମ ସଂପର୍କ ରଖିବାକୁ ଭାରତ ସବୁବେଳେ ଚାହେଁ ପାକିସ୍ତାନର ନାଁ ନ ନେଇ ଶ୍ରୀ ନାଇଡୁ କହିଛନ୍ତି ଯେ ଭାରତର ଏକ ପଡ଼ୋଶୀ ଦେଶୀ ସବୁବେଳେ ସୀମାପାର ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପ୍ରୋହାହିତ କରି ଅଶାନ୍ତ ଅବସ୍ଥା ସୃଷ୍ଟି କରୁଛି ବିଶ୍ୱ ସମୁଦାୟ ପ୍ରତି ସନ୍ତାସବାଦ ଏକ ଆତଙ୍କ ଏବଂ ଏହାକୁ ସମ୍ମିଳିତ ଭାବେ ଦମନ କରିବା ଉଚିତ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ବହୁବର୍ଷ ଧରି ସଂପର୍କ ରହି ଆସିଛି ଏବଂ ଉଭୟ ଦେଶର ନାଗରିକମାନଙ୍କ ମଧ୍ୟରେ ସୁସଂପର୍କ ରହିଛି ଦକ୍ଷିଣ କୋରିଆ ସହିତ ପ୍ରତିରକ୍ଷା ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବାକୁ ଭାରତ ସର୍ବଦା ଆଗ୍ରହୀ ବୋଲି ସେ କହିଛନ୍ତି

ଆସନ୍ତାକାଲି ଏହି ଟ୍ରର୍ଣ୍ଣାମେଣ୍ଟ୍ର ତୃତୀୟ ମ୍ୟାଚ୍ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ହେବ ହକି ମାଲେସିଆର ଇପୋଠାରେ ଚାଲିଥିବା ସୁଲତାନ ଆଜ୍ଲାନ୍ ଶାହ ହକି ଟୁର୍ଣ୍ଣାମେଣ୍ଟ୍ରେ ଆଜି ହେବାକୁଥିବା ମ୍ୟାଚ୍ରେ ଭାରତ ଆର୍ୟାଲାଣ୍ଡ ବିପକ୍ଷରେ ବିଜୟ ହାସଲ କରି ଫାଇନାଲ୍କୁ ଉନ୍ନୀତ ହେବାକୁ ଆଶା ରଖିଛି